ଏହି ଅବସରରେ ମୁଖ୍ୟମନ୍ତୀ କହିଲେ ଯେ ମୋ ସରକାର ରାଜ୍ୟର ଜନସାଧାରଣଙ୍କ ସର୍ବନିମ୍ନ ସମସ୍ୟାକୁ ପୂରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି କୃଷକ ବୃଦ୍ଧ ବୃଦ୍ଧା କଳାକାରମାନଙ୍କ ସମସ୍ୟାକୁ ଅଗ୍ରାଧକାର ଭିଭିରେ ପୂରଣ କରାଯାଇଛି

ବ୍ରାଉନ୍ ସୁଗାର ରାଜଧାନୀ ଭୁବନେଶ୍ୱରରେ ଏବେ ବ୍ରାଉନ୍ ସୁଗାର କାରବାର ବଢ଼ିଚାଲିଛି

ଆକିଠାରୁ ଭୁବନେଶ୍ୱର ଭଞ୍ଚକଳା ମଣ୍ଡପଠାରେ ଦୁଇଦିନିଆ ବିଶ୍ୱ ରେଡିଓ ମେଳା ଆୟୋଜିତ ହେଉଛି

ସିବିଏସ୍ଇ ପାଟିନ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପୂର୍ବ ପରୀକ୍ଷା ସମୟ ସୀମା ଅପେକ୍ଷା ଏଥର ଦୁଇ ସପ୍ତାହ ଆଗୁଆ କରୁଛି

ଏହି ଯୋଜନାକୁ ସଫଳ କରିବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ରକ୍ରମ ମାନ ଅନୁଷ୍ଠିତ ହେଉଛି

ସଚେତନତା ଶିବିର ସୁବର୍ଷପୁର ଜିଲ୍ଲା ଆଇନସେବା ପ୍ରାଧକରଣ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ସହଯୋଗରେ ସ୍ବଳୟାଠାରେ ଏକ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି

କିଲ୍ଲାର ଶତାଧ୍କ ଭ୍ମିହୀନ ପୁରୁଷ ଓ ମହିଳା ଧାରଶା ଦେଇ ମୌଳିକ ସମସ୍ୟା ପୂରଣ ପାଇଁ ଦାବି କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି